ରାଜଭବନସ୍ଷିତ ଅଭିଷେକ ଭବନରେ ଆକି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଏହି ଶପଥଗ୍ରହଣ ଉହବରେ ଆଇନ୍ମନ୍ତୀ ବିରୋଧିଦଳର ନେତା ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ଉପସ୍ତିତ ଥିଲେ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କୁ ଶୁଭେଛା ଜଣାଇଛନ୍ତି ସେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି

ତେବେ ଏ ପର୍ଯ୍ୟନ୍ତ ଏ ଘଟଣାରେ କାହାକୁ ଗିରଫ କରାଯାଇନାହି

ବିଜେପି କର୍ମକର୍ତା ଓ କର୍ମୀମାନେ ଅଭିଯ୍ବକ୍ତଙ୍କୁ ତୂରନ୍ତ ଗିରଫ ଦାବୀ ଓ ମନ୍ତୀଙ୍କ ବହିଷ୍କାରକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ପୁଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ଖଡିଆଳ ଥାନା ଅଧିକାରୀ କେଳାସ ଚନ୍ଦ୍ର ସେଠ୍ ପ୍ରକାଶ କରିଛନ୍ତି